ପିଏମ୍ ୱାର୍ଲଡ୍ ହିନ୍ଦୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ତ୍ତମାନ ବିଶ୍ୱକୁ ବିନାଶ ଆଡ଼କୁ ଟାଣି ନେଉଥିବା ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାରେ ହିନ୍ଦୁ ଦର୍ଶନର ବିଭିନ୍ନ ଦିଗ ସହାୟକ ହୋଇପାରିବ ଦ୍ୱିତୀୟ ହିନ୍ଦୁ କଂଗ୍ରେସକୁ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ମାନବଜାତିର ଇତିହାସରେ ହିନ୍ଦୁଧର୍ମ ସର୍ବପୁରାତନ ବିଶ୍ୱାସ ମଧ୍ୟରୁ ଅନ୍ୟତମ ହିନ୍ଦୁଧର୍ମ ସହିତ ଅଧିକର୍ ଅଧିକ ଲୋକଙ୍କୁ ଯୋଡ଼ିହେବାପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବିଭିନ୍ନ ପୁରାତନ ଗ୍ରଚ୍ଚ ପୁରାଣ ଓ ମହାକାବ୍ୟର ଡିଜିଟୀକରଣ କରାଗଲେ ଯୁବପିଢ଼ି ସହିତ ଏହା ସଂଯୁକ୍ତ ହୋଇପାରିବ ଯାହାକି ଆଗାମୀ ପିଢ଼ିପାଇଁ ଏକ ମହାନ୍ ସେବା ହୋଇପାରିବ ଗତରାତିରେ ଆମେରିକାର ସିକାଗୋଠାରେ ଆରମ୍ଭ ହୋଇଥିବା ବିଶ୍ୱ ହିନ୍ଦୁ କଂଗ୍ରେସରେ ଆମେରିକାରେ ରହୁଥିବା ବିଶିଷ୍ଟ ଭାରତୀୟ ବଂଶୋଭବ ଭାରତ ବରାଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ

ପୁରାତନ ଗ୍ରନ୍ଥରେ ଥିବା ଜ୍ଞାନର ଭଷ୍ଠାର ମାଧ୍ୟମରେ ସାମାଜିକ ଏବଂ ବୌଦ୍ଧିକ ଭିଭିରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ଆଗାମୀ ପିଢ଼ି ମଧ୍ୟରେ ଉତ୍ତମ ବୁଝାମଣା ଗ୍ରହଣୀୟତା ତଥା ପାରସ୍କରିକ ଯତ୍ନ ଓ ଆଦାନ ପ୍ରଦାନ ଆଦି ମୂଲ୍ୟବୋଧକୁ ଉଜୀବିତ କରାଇବା ଦିଗରେ ଭାରତ କିପରି ସମଗ୍ର ବିଶ୍ୱକୁ ଜ୍ଞାନ ପ୍ରଦାନ କରିପାରିବ ଏହି ସମ୍ମିଳନୀରେ ତାହା ଉପରେ ବିଚାର ବିମର୍ଷ କରାଯିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସିକାଗୋଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ସେ ବିଶେଷ ଆନନ୍ଦିତ

ଉପରାଷ୍ଟ୍ରପତି ଆସନ୍ତାକାଲି ସିକାଗୋଠାରେ ଚାଲିଥିବା ଦ୍ୱିତୀୟ ବିଶ୍ୱ ହିନ୍ଦୁ କଂଗ୍ରେସର ଉଦ୍ଯାପନୀ ସମାରୋହରେ ସେଠାରେ ରହ୍ରିଥିବା ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ

ୟୁଏସ୍ ଇଣ୍ଡିଆ ଟ୍ରେଡ୍ ଭାରତ ଏବଂ ଆମେରିକା ଦ୍ୱିପକ୍ଷୀୟ ବାଶିଜ୍ୟ ଏବଂ ଅର୍ଥନୈତିକ ସହବନ୍ଧନ ବୃଦ୍ଧି ଦିଗରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମାଧାନର ରାସ୍ତା ବାହାର କରିବାକୁ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ରେ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଗତକାଲି ଭାରତ ଆମେରିକା ବାଣିଜ୍ୟିକ କଥାବାର୍ତ୍ତା ଗତକାଲି ନ୍ନଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଏହି ଆଲୋଚନାରେ ବାଣିଜ୍ୟ ସଚିବ ଅନୁପ ୱାଧାଓ୍ୱନ୍ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଆମେରିକାର ବାଣିଜ୍ୟ ଉପମନ୍ତ୍ରୀ ଗିଲ୍ବର୍ଟ କାପ୍ଲାନ୍ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ

ଏହି ଆଲୋଚନାକୁ ଅଗ୍ରସର କରାଇବାପାଇଁ ଆସନ୍ତା ସପ୍ତାହରେ ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସୀୟ ପ୍ରସଙ୍ଗ ବାଶିଜ୍ୟ ପ୍ରତିନିଧି ମାର୍କ ଲିନ୍ସ୍କଟ ଏବଂ ଜେଫ୍ରି ଡି ଗେରିଶ୍ ଭାରତ ଆସିବେ

ମିଳିଥିବା ସ୍ୱଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ପ୍ରଞ୍ଜିନିବେଶ ଏବଂ ବାଶିଜ୍ୟ ବୃଦ୍ଧି ଦିଗରେ ସ୍ୱରେଶ ପ୍ରଭ୍ ଏବଂ ଇରାନ୍ର ସଡ଼କ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଆବାସ୍ ଅହମ୍ମଦ ଅଖୌଣ୍ଡିଙ୍କ ମଧ୍ୟରେ ଗତକାଲି ନ୍ତଆଦିଲ୍ଲୀରେ ଆଲୋଚନା ହୋଇଛି ବୈଠକ ପରେ ଶ୍ରୀ ପ୍ରଭ୍ତ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଆଲୋଚନାକାଳରେ ଉଭୟ ଭାରତ ଏବଂ ଇରାନ୍ ଶକ୍ତି ଏବଂ ନିରାପତ୍ତା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଥିଲେ ସମ୍ପ୍ରତି ଆମେରିକା ପାରସ୍ୟ ଉପସାଗରୀୟ ଦେଶଗୁଡିକ ଉପରେ କଟକଣା ଜାରି କରିଥିବାବେଳେ ଏହି ବୈଠକ ଗୁରୁତ୍ୱପୂର୍୍ଣ ବୋଲି ବିବେଚନା କରାଯାଉଛି

ବିଜେପି ଅଧ୍ୟକ୍ଷ ଅମିତ ଶାହା ବୈଠକର ପୂର୍ବାହ୍ନ ଅଧିବେଶନରେ ଅଧ୍ୟକ୍ଷତା କରିବେ ଯେଉଁଥିରେ ସମସ୍ତ ରାଷ୍ଟ୍ରୀୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ ବୈଠକର ଦ୍ୱିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ବରିଷ୍ଣ ନେତାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବେ ଦଳୀୟ ମୁଖପାତ୍ର ଶାହାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପରେ ଦଳର ଜାତୀୟ କାର୍ଯ୍ୟକାରିଣୀର ଏହା ପ୍ରଥମ ବୈଠକ ସେ କହିଛନ୍ତି ବୈଠକରେ ବାଜପେୟୀଙ୍କ ଅନୁପସ୍ଥିତି ଅନୁଭବ ହେବ ଏବଂ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ କାର୍ଯ୍ୟ କରିବ ପ୍ରେସିଡେଣ୍ଟ ଚେକ୍ ରିପବ୍ଲିକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଭାରତର ବିକାଶ କାହାଣୀ ଏବଂ ଚେକ୍ ଗଶରାଜ୍ୟର ବୈଷୟିକ ଦକ୍ଷତା ତଥା ନିର୍ମାଣ ନିପ୍ରଣତା ଉଭୟ ଦେଶକୂ ସ୍ୱାଭାବିକ ଭାଗିଦାର ଭାବେ ଉପସ୍ଥାପିତ କର୍ରଛି ପ୍ରତିରକ୍ଷା ପ୍ରମୁକ୍ତିବିଦ୍ୟା ଏବଂ ନିର୍ମାଣ ବ୍ୟବସାୟ ବାଶିଜ୍ୟ ସମେତ ସନ୍ତାସବାଦ ଭଳି ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଚେକ୍ ଗଶରାଜ୍ୟ ସହିତ ନ୍ତଆଦିଲ୍ଲୀର ସହଯୋଗପାଇଁ ଥିବା ଆଗ୍ରହ ଉପରେ ଶ୍ରୀ ଗୋବିନ୍ଦ୍ ଗୁରୁତ୍ୱ ଆରୋପ କରିଛନ୍ତି ଗତରାତିରେ ପ୍ରଗ୍ଠାରେ ଭାରତ ଚେକ୍ ବାଣିଜ୍ୟ ଫୋରମ୍ରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ୍ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା ସାମଗ୍ରୀ ନିମାଣକାରୀ ସଂସ୍ଥାମାନଙ୍କୁ ଭାରତରେ ପୁଞ୍ଜିନିବେଶପାଇଁ ଆମନ୍ତ୍ରଣ କରିଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ଭାରତରେ ପ୍ରତିରକ୍ଷା ଉତ୍ପାଦନ ଏବେ ବେସରକାରୀ ସଂସ୍ଥାମାନଙ୍କପାଇଁ ଉନ୍କକ୍ତ ହୋଇଛି ଏବଂ ଭାରତୀୟ କମ୍ପାନୀମାନେ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା ନିର୍ମାଣକାରୀ ସଂସ୍ଥାମାନଙ୍କ ସହ ମିଶି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଆରମ୍ଭ କରିବାକ୍ ଆଗ୍ରହୀ ଅଛନ୍ତି ଭାରତୀୟ ପ୍ରତିରକ୍ଷା ଶିକ୍ଷର କ୍ରମବର୍ଦ୍ଧିଷ୍ଟୁ ଆବଶ୍ୟକତାକୁ ପ୍ରରଣ କରିବାକୁ ଭାରତ ଚେକ୍ ଗଣରାଜ୍ୟର ପ୍ରତିରକ୍ଷା କ୍ଷେତ୍ରର ସହଯୋଗପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଶ୍ରୀ କୋବିନ୍ଦ୍ କହିଛନ୍ତି ଭାରତୀୟ ଏବଂ ଚେକ୍ କମ୍ପାନୀଗୁଡ଼ିକ ନୃତନ ଜ୍ଞାନକୌଶଳର ଉପଯୋଗ କରି ପାରସ୍କରିକ ସହଯୋଗରେ ଚତୁର୍ତ ଶିଳ୍ପ ବିପୁବର ସୁଫଳ ହାସଲ କରିବାର ଏବେ ଯଥେଷ୍ଟ ସ୍ରଯୋଗ ରହିଛି

ଶ୍ରୀ କୋବିନ୍ଦ୍ ଆକି ଚାର୍ଲସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ ଶ୍ରୀ କୋବିନ୍ଦ୍ ଏଲି ବେମାଲିନ୍ସଠାରେ ଥିବା ଅନ୍ତର୍ଜାତୀୟ ଲେଜର୍ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ ସ୍କୋର୍ଟସ୍ ମିନିଷ୍ଟର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ପେସାଦାର ଜୀବନ ସୀମିତ ହୋଇଥିବାର୍ ସେମାନଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇଦେବା ଆବଶ୍ୟକ ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ବିଶେଷ ସାକ୍ଷାତ୍କାରରେ କର୍ଣ୍ଣେଲ୍ ରଠୋର୍ କହିଛନ୍ତି ଯୁବଖେଳାଳିମାନେ ଅନେକ ପରିଶ୍ରମ କରି ସଫଳତା ହାସଲ କରୁଛନ୍ତି ତେଣୁ ସେମାନଙ୍କ ପର୍ଯ୍ୟାପ୍ତ ଆର୍ଥକ ସହାୟତା ଆବଶ୍ୟକ ସେ କହିଛନ୍ତି ଯଦିଓ କ୍ରୀଡ଼ା ଏକ ସୌଖୀନ ବିଷୟ କିନ୍ତୁ ଏହାକୁ ସମ୍ପର୍ଷଭାବେ ପେସା ବୋଲି ଗ୍ରହଣ କରାଯାଇପାରିବ ନାହିଁ କର୍ଷେଲ୍ ରାଠୋର୍ କହିଛନ୍ତି କ୍ରୀଡ଼ାର ବିକାଶ ଏବଂ ପ୍ରୋହାହନ ଦିଗରେ ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଷ୍ଣ ଭୂମିକା ରହିଛି କାରଣ ଏହା ରାଜ୍ୟର ନିଜସ୍ୱ ପ୍ରସଙ୍ଗ ମନ୍ତ୍ରୀ କହିଛନ୍ତି ସେ ଯେଉଁ ସମୟରେ ଜଣେ ଖେଳାଳି ଥିଲେ ସେ ଶୁଣିଥିଲେ କ୍ରୀଡ଼ାପାଇଁ କୌଣସି ଅର୍ଥ ନାହିଁ ସେ କହିଛନ୍ତି ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ କ୍ରୀଡ଼ାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ରହିଛି କର୍ଷେଲ୍ ରାଠୋର୍ କହିଛନ୍ତି କ୍ରୀଡ଼ାବିତ୍ମାନଙ୍କ ବିକାଶ ଦିଗରେ ସରକାର କରଦାତାଙ୍କ ଅର୍ଥ ଅତ୍ୟନ୍ତ ସମ୍ଭେଦନଶୀଳ ଭାବେ ଖର୍ଚ୍ଚ କରୁଛନ୍ତି ସେ କହିଛନ୍ତି କ୍ରୀଡ଼ାବିତ୍ମାନଙ୍କୁ ସର୍ବଶ୍ରେଷ୍ଠ ସୁବିଧା ସୁଯୋଗ ଯୋଗାଇଦେବା ଷେତ୍ରରେ ସରକାର ପ୍ରତିଶ୍ରତିବଦ୍ଧ କର୍ଷେଲ୍ ରାଠୋର୍ କହିଛନ୍ତି କେନ୍ଦ୍ର ସରକାର କ୍ରୀଡ଼ାବିତ୍ମାନଙ୍କ ପ୍ରଶିକ୍ଷଣ ଯାତ୍ରା ଏବଂ ଆନ୍ୟାନ୍ୟ ଆବଶ୍ୟକତା ଉପରେ ଗ୍ରର୍ତ୍ୱ ଦେଉଛନ୍ତି

କର୍ଷ୍ଣେଲ୍ ରାଠୋର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଦେଇ କହିଛନ୍ତି ଖେଳାଳିମାନଙ୍କ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କନ୍ନାଇ ପାରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିଯୋଗୁଁ କ୍ରୀଡ଼ା ମନ୍ତ୍ରଣାଳୟ ବିକାଶ ପଥରେ ଆଗେଇ ଚାଲିଛି